କମିଟି ଏହା ଉପରେ ତର୍ଜମା କରିଛି

ମୁଖ୍ୟମନ୍ତୀ କୋଲାବିରାଠାରେ ସରକାରୀ କାର୍ଯ୍ୟକ୍ରମ ସହ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ

ଏହି ମହୋହବରେ ପୁରୀର ପାରମ୍ମରିକ ନାଗା ମେତ୍ ଓ ରାବଶ ଆଦି ଲୋକନୃତ୍ୟ ପରିବେଶିତ ହୋଇଥିଲା